ବିଦେଶୀ ମଦଦୋକାନ ଖୋଲିବା ପାଇଁ ଖୁବ୍ ଶୀଘ୍ର ଇ ଅକ୍ସନ କରାଯିବ ବୋଲି ବିଧାନସଭାରେ ମନ୍ତୀଙ୍କ ସୂଚନା ଚଳିତବର୍ଷ ଶ୍ରାବଣ ମାସର ଆଜି ହେଉଛି ପ୍ରଥମ ସୋମବାର

ସେ କହିଛନ୍ତି ଏହା ସ୍ୱତନ୍ତ ମୁହର୍ଉ ଯାହା ଆମ ଗୌରମୟ ଇତିହାସ ପୃଷ୍ଚାରେ ଲିପିବଦ୍ଧ ହୋଇ ରହିବ

ଷ୍ଟାଣ୍ଡିଂ କମିଟି ଏହି ପଦ୍ଧତି ନେଇଥାଏ ଏବଂ କମିଟିର ସ୍ୱପାରିଶ ଭିଭିରେ ସରକାର କାର୍ଯ୍ୟ କରିଥାତ୍ତି

ସେଥିପାଇଁ ଜିଲ୍ଲା ଓ ରାକ୍ୟସ୍ତରରେ ସ୍ୱାର୍ଡ ରହିଛି

ସେ କହିଥିଲେ ଯେ ଏହି ସରକାର ତାଙ୍କ ଦିତୀୟ କାର୍ଯ୍ୟକାଳରେ କଠିନ ପରିଶ୍ରମ କରିବା ସହ ସଫଳତାର ସହ କାର୍ଯ୍ୟ କରୁଛନ୍ତି 'ସବକା ସାଥ ସବକା ବିକାଶ ସବକା ବିଶ୍ୱାସ' ଲକ୍ଷ୍ୟକାର୍ଯ୍ୟକାରୀ କରିବା ପାଇଁ ଭରପୂର ପ୍ରୟାସ କରାଯାଉଛି

ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପ୍ରଶ୍ୱର ଉଉରରେ ଖଣି ମନ୍ତୀ କହିଥିଲେ ଯେ ଏହି ଖଣିଗୁଡିକୁ କାର୍ଯ୍ୟକ୍ଷମ କରିବାର ଆବଶ୍ୟକ ହେଉଥିବା ବୈଧାନିକପତ୍ର ହାସଲ କରିବା ଲାଗି ପଦକ୍ଷେପ ନିଆଯାଇଛି

ସେ କୋଶାର୍କ ମନିର ପରିଦର୍ଶନ କରି ହାଇକୋର୍ଟଙ୍ଙୁ ରିପୋର୍ଟ ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି

ଜନସାଧାରଣ ସେମାନଙ୍କର ମତାମତ ଓ ବିଚାରଧାରା ପଠାଇବାପାଇଁ ଶ୍ରୀ ମୋଦି ଆହ୍ବାନ କରିଛନ୍ତି

ସେହିପରି ମହିଳା ବ୍ୟକ୍ତିଗତ ଖେଳରେ ଉଭୟ ଭାରତୀୟ ଖେଳାଳି ସାମ୍ନାସାମ୍ନି ହୋଇଥିଲେ